ରିଭ୍ ପିଏମ୍ ବନ୍ଦେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ପୁଲୱାମାଠାରେ ସିଆର୍ପିଏଫ୍ ଯବାନମାନଙ୍କ ଉପରେ ଆକ୍ରମଣ ଭଳି ଘଟଣା ଭାରତକୁ ଦୁର୍ବଳ କରିଦେବ ନାହିଁ ଓ ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ଶ୍ରୀ ମୋଦି କହିଛନ୍ତି ପ୍ରତିରକ୍ଷା ବାହିନୀ ଯବାନମାନଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ଓ ଏଭଳି ସନ୍ତ୍ରାସବାଦୀ କାର୍ଯ୍ୟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ଦେଶର ସର୍ବପ୍ରଥମ ମଧ୍ୟମ ହାଇସ୍କିଡ୍ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ନୂଆଦିଲ୍ଲୀ ରେଳଷ୍ଟେସନ୍ରୁ ଶୁଭାରମ୍ଭ କରିସାରି ଶ୍ରୀ ମୋଦି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନ ଏହାର ଷଡ଼ଯନ୍ତ୍ର ଦ୍ୱାରା ଭାରତକୁ ଦୁର୍ବଳ କରିଦେବ ବୋଲି ଯଦି ଭାବୁଥାଏ ତେବେ ସେ ଏକ ମସ୍ତବଡ଼ ଭୁଲ୍ କରୁଛି କିନ୍ତୁ ଏହା କେବେ ଘଟିବ ନାହିଁ ପାକିସ୍ତାନ ସମଗ୍ର ବିଶ୍ୱରେ ଏକଘରିଆ ହୋଇଯାଇଥିବାର ଶ୍ରୀ ମୋଦି କହିଛନ୍ତି ଏହି ସନ୍ତାସବାଦୀ ଆକ୍ରମଣର ନିନ୍ଦା କରି ଭାରତ ପାଖରେ ଛିଡ଼ା ହୋଇଥିବା ସମସ୍ତ ଦେଶକୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି ଏହା ଏକ ଅତି ସମ୍ପେଦନଶୀଳ ଓ ଭାବପ୍ରବଣ ଘଟଣା ହୋଇଥିବା ଦୃଷ୍ଟିରୁ ଏହାକୁ ନେଇ ପରସ୍କର ପ୍ରତି ଆରୋପ ପ୍ରତ୍ୟାରୋପ ନ କରିବାକୁ ଶ୍ରୀ ମୋଦି ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି ସେ କହିଛନ୍ତି ଏଭଳି ସନ୍ତାସବାଦୀ କାର୍ଯ୍ୟ ବିରୁଦ୍ଧରେ ଭାରତ ଐକ୍ୟବଦ୍ଧ ହୋଇ ଲଢୁଛି ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଯିବା ଆବଶ୍ୟକ ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ସିଆର୍ପିଏଫ୍ ଯବାନମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଚ୍ଛନ୍ତି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ନୂଆଦିଲ୍ଲୀରୁ କାନପୁର ଓ ଆହ୍ଲାବାଦ ହୋଇ ବାରାଣସୀକୁ ଯାତ୍ରା କରିବ

ସୋମବାର ଓ ଗ୍ରରବାରକ୍ତ ଛାଡ଼ି ସପ୍ତାହର ବାକି ଦିନଗୁଡ଼ିକରେ ଏହି ଟ୍ରେନ୍ ଚଳାଚଳ କରିବ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଏହି ଟ୍ରେନ୍ରେ ଥିବା ସୁବିଧାଗୁଡ଼ିକୁ ବୁଲି ଦେଖିଛନ୍ତି କେଟ୍ଲି ସିସିଏସ୍ ଜାମ୍ମୁ କାଶ୍ମୀରର ପୁଲୱାମା ସନ୍ତାସବାଦୀ ଆକ୍ରମଣ ପରେ ଭାରତ ବାଣିଜ୍ୟ କ୍ଷେତ୍ରରେ ପାକିସ୍ତାନକୁ ଦେଇଥିବା ଅଗ୍ରାଧିକାର ରାଷ୍ଟ୍ରର ମର୍ଯ୍ୟାଦାକୁ ପ୍ରତ୍ୟାହାର କରିନେଇଛି ଆଜି ନୂଆଦିଲ୍ଲୀରେ ନିରାପତ୍ତା ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଏକ ବୈଠକରେ ଏହି ନିଷ୍କଭି ନିଆଯାଇଛି କ୍ୟାବିନେଟ୍ ବୈଠକ ପରେ ସାମ୍ଘାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ପାକିସ୍ତାନକୁ ଆନ୍ତର୍ଜାତିକ ସ୍ତରରେ ସଂପର୍ଣ୍ଣ ଏକଘରିଆ କରିବା ପାଇଁ ଆବଶ୍ୟକ ସମସ୍ତ କ୍ଟନୈତିକ ପଦକ୍ଷେପ ବୈଦେଶିକ ମନ୍ତ୍ରଣାଳୟ ନେବ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ୍ ବୈଠକରେ ଶହୀଦ ସିଆର୍ପିଏଫ୍ ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସ୍ୱରୂପ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ସେ କହିଛନ୍ତି କ୍ୟାବିନେଟ୍ ବୈଠକରେ ସନ୍ତାସବାଦୀ ଆକ୍ରମଣର ପୁଙ୍ଗାନୁପୁଙ୍ଗ ସମୀକ୍ଷା କରାଯାଇଛି ଶ୍ରୀ ଜେଟ୍ଲୀ କହିଛନ୍ତି ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ଓ ଯେଉଁମାନେ ଏହାକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ ସ୍ୱରାଷ୍ଟ୍ରମନ୍ତ୍ର ରାଜନାଥ ସିଂ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଶ୍ରୀନଗର ଗସ୍ତ କରୁଛନ୍ତି ବୋଲି ଶ୍ରୀ କେଟ୍ଲୀ ଜଣାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ସେଠାରୁ ଫେରିବା ପରେ ଏକ ସର୍ବଦଳୀୟ ବୈଠକ ବସିବ ଟେରର୍ ଆଟାକ୍ ବିଶ୍ୱର ବହୁ ରାଷ୍ଟ୍ର ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣର ଘୋର ନିନ୍ଦା କରିଛନ୍ତି ସନ୍ତାସବାଦର ଦମନରେ ଭାରତ ସହ ମିଶି କାର୍ଯ୍ୟ କରିବାକୁ ଆମେରିକା ରୁଷ ଓ ଫ୍ରାନ୍ନ ସଂକଳ୍ପବଦ୍ଧତା ପ୍ରକାଶ କରିଛନ୍ତି ଆମେରିକାର ବହୁ ପ୍ରମୁଖ ସାଂସଦ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ପାଖରେ ଛିଡ଼ା ହୋଇ ସେମାନଙ୍କର ସମର୍ଥନ ଜଣାଇବା ସହ ଶୋକବାର୍ତ୍ତା ପଠାଇଛନ୍ତି ରୁଷ୍ ଦୂତାବାସ ଏଭଳି ଅମାନବୀୟ କାର୍ଯ୍ୟର ନିର୍ଣ୍ଣାୟକ ଓ ସାମ୍ରହିକ ଭାବେ ଐକ୍ୟବଦ୍ଧ ହୋଇ ମୁକାବିଲା କରିବା ପ୍ରତି ଗୁରୁତ୍ୱ ଆରୋପ କରିଛି ଫ୍ରାନ୍ସ ଆମେରିକା ଜର୍ମାନୀ ଅଷ୍ଟ୍ରେଲିଆ ଟର୍କି କାନାଡା ଓ ଚେକ୍ ସାଧାରଣତନ୍ତ୍ରର ରାଷ୍ଟ୍ରଦୃତମାନେ ଏହି ସନ୍ତାସବାଦୀ ଆକ୍ମଣ ଘୋର ନିନ୍ଦା କରିଛନ୍ତି ଜାତିସଂଘ ସେକେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗ୍ରଟେରସ୍ ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ପ୍ରତି ଦଣ୍ଡ ବିଧାନ ଲାଗି ଆହ୍ନାନ ଦେଇଛନ୍ତି ଏକ ସାମ୍ଭାଦିକ ସମ୍ମିଳନୀରେ ଶ୍ରୀ ଗୁଟେରସ୍ଙ୍କ ମୁଖପାତ୍ର ଷ୍ଟିଫାନି ଦୁଜାରିକ୍ ଆହତ ଯବାନମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ୍ କରି ଶୋକବାର୍ତ୍ତା ଜଣାଇଛନ୍ତି ବାଂଶଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସମସ୍ତ ପ୍ରକାର ସନ୍ତାସବାଦୀ କାର୍ଯ୍ୟକଳାପକୁ ତାଙ୍କ ଦେଶ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା କହିଛନ୍ତି ସମଗ୍ର ବିଶ୍ୱ ଏଭଳି ନୂର୍ଚ୍ଚସ କାର୍ଯ୍ୟର ନିନ୍ଦା କରିବା ଉଚିତ ଓ ଏହାର ପୁନରାବୂତ୍ତିକୁ ରୋକିବା ଦିଗରେ ଫଳପ୍ରଦ ପଦକ୍ଷେପ ନେବା ଆବଶ୍ୟକ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ୍ କହିଚ୍ଚନ୍ତି ସମଗ୍ର ଅଞ୍ଚଳ ଓ ବିଶ୍ୱରୁ ସନ୍ତାସବାଦର ମୂଳୋତ୍ପାଟନ ଦିଗରେ ତାଙ୍କ ଦେଶ ଭାରତ ସହ ମିଶି କାର୍ଯ୍ୟ କରିବା ଜାରି ରଖିବ ମିଳିତ ଆରବ ଏମିରେଟ୍ ବିଶ୍ୱ ନିରାପତ୍ତା ଓ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିଥିବା ସନ୍ତାସବାଦର ମୂଳୋତ୍ପାଟନ ପାଇଁ ମିଳିତ ଉଦ୍ୟମ ଜାରି ରଖିବାକୁ ଆନ୍ତର୍ଜାତିକ ସଂପ୍ରଦାୟକୁ ଆହ୍ୱାନ ଦେଇଛି ଆଇ ଆଣ୍ଡ୍ ବି ଆଡଭାଇଜରି ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଆଇନ ଶୂଙ୍ଖଳା ରକ୍ଷା ଓ ଦେଶର ଏକତା ଆଦି ପ୍ରସଙ୍ଗ ଉପରେ କୌଣସି ସମ୍ଘାଦ ପ୍ରସାରଣ ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ଘନ କରିବାକୁ ସମସ୍ତ ବେସରକାରୀ ସାଟେଲାଇଟ୍ ଟେଲିଭିଜନ ଚ୍ୟାନେଲ୍ଗୁଡ଼ିକୁ ପରାମର୍ଶ ଦେଇଛି କେବୁଲ୍ ଟେଲିଭିଜନ ନେଟ୍ୱାର୍କ ନିୟନ୍ତ୍ରଣ ଆଇନ୍ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ଲଂଘନ କରିବା ଭଳି କୌଣସି ବିଷୟ ଯେଭଳି ପ୍ରସାରିତ ନ ହୁଏ ସେଥିପ୍ରତି ସାବଧାନ ରହିବାକୁ ମନ୍ତ୍ରଣାଳୟ ସେମାନଙ୍କୁ କହିଛି ଅମିତ୍ ଶାହା ଜେକେ ବ୍ଲାଷ୍ଟ୍ ବିଜେପି ସଭାପତି ଅମିତ ଶାହା ରାଜନୀତିଠାରୁ ଊର୍ଦ୍ଧ୍ୱକୁ ଉଠି ଜାତୀୟ ନିରାପତ୍ତା କ୍ଷେତ୍ରରେ ଏକ୍ୟବଦ୍ଧ ହେବାକୁ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଛନ୍ତି ଭାରତକୁ ଅଧିକ ସୁଦୂଢ଼ ଓ ନିରାପଦ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଏହା ପ୍ରକୃଷ୍ଣ ସମୟ ବୋଲି ସେ କହିଛନ୍ତି କାଶ୍ୱୀରରେ ନିରାପତ୍ତା ବାହିନୀ ଯବାନମାନଙ୍କ ଉପରେ ଏକ ଭୟଙ୍କର ସନ୍ତାସବାଦୀ ଆକ୍ରମଣ ପରେ ସେ ଏହି ବିବୃଭି ଦେଇଛନ୍ତି କଂଗ୍ରେସ ମୋଦି ସରକାରଙ୍କର ସମାଲୋଚନା କରି ତାଙ୍କ ଶାସନ କାଳରେ ସନ୍ତାସବାଦୀ ଆକ୍ରମଣ ଅବାଧ ଭାବେ ଜାରି ରହିଥିବାର କହିଛି ଶ୍ରୀ ଶାହା କହିଛନ୍ତି ଶହୀଦ ଯବାନମାନଙ୍କର ବଳିଦାନକୁ କେବେ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦେଶକୁ ଆଶ୍ୱାସନା ଦେଇଛନ୍ତି

ଶ୍ରୀ ଶାହା ତାଙ୍କର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ରାହୁଳ ପୁଲଓ୍ୱାମା ଆଟାକ୍ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ କହିଛନ୍ତି ପୁଲୱାମା ସନ୍ତାସବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ତାଙ୍କ ପାର୍ଟି ସରକାର ଓ ଦେଶର ନିରାପତ୍ତା ବାହିନୀକୁ ସଂପୂର୍ଣ୍ଣ ସମର୍ଥନ କଣାଉଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଏଧରଣର ହିଂସା ଅତ୍ୟନ୍ତ ପୀଡ଼ାଦାୟକ ଓ କୌଣସି ଶକ୍ତି ଭାରତକୁ ଖଣ୍ଡବିଖଣ୍ଡିତ କରିପାରିବ ନାର୍ହି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ କହିଛନ୍ତି ସନ୍ତାସବାଦର ମୁକାବିଲା କରିବାରେ ଭାରତ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବ ଓ ସନ୍ତାସବାଦୀ ସଶକ୍ତିଗୁଡ଼ିକ ସମ୍ମୁଖରେ କେବେ ନତମସ୍ତକ ହେବ ନାହିଁ ଡକୁର ସିଂ କହିଛନ୍ତି ଶହୀଦ ବୀର ଯବାନ ଓ ସେମାନଙ୍କ ପରିବାରଗୁଡ଼ିକ ପାଖରେ ଛିଡ଼ାହେବାର ଏହା ହେଉଛି ପ୍ରକୃଷ୍ଟ ସମୟ

ମଧ୍ୟବର୍ତ୍ତୀକାଳୀନ ବଜେଟ୍ରେ ଏହି ଯୋଜନାର ଘୋଷଣା କରାଯାଇଥିଲା

ଫାମିଲ୍ ପେନ୍ସନ କେବଳ ପତି କିମ୍ବା ପତ୍ନୀଙ୍କ ମଧ୍ୟରେ ସୀମିତ ରହିବ ଏସ୍ସି ସିଆଇସି କେନ୍ଦ୍ରୀୟ ସୂଚନା କମିଶନର ପଦବୀ ଖାଲିହେବାର ଦୁଇମାସ ପୂର୍ବରୁ ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ୍ ଏକେ ସିକ୍ରି ଅବ୍ଦୁଲ ନଜିର୍ ଓ ସୁଭାଷ ରେଡ୍ଡୀଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ଜାରି କରି କହିଛନ୍ତି ମୁଖ୍ୟନିର୍ବାଚନ କମିଶନରଙ୍କ ଭଳି ମୁଖ୍ୟ ସୂଚନା କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ହେବା ଆବଶ୍ୟକ ସୂଚନା କମିଶନରଙ୍କ ନିଯୁକ୍ତି କ୍ଷେତ୍ରରେ ବଡ଼ବଡ଼ ଅମଲାତନ୍ତ୍ର କର୍ମଚାରୀଙ୍କ ସମେତ ଦେଶର ମାନ୍ୟଗଣ୍ୟ ନାଗରିକମାନଙ୍କ ନାମକୁ ମଧ୍ୟ ବିବେଚନା କରିବାକୁ ଖଣ୍ଡପୀଠ କହିଚ୍ଛନ୍ତି ଗମେଣ୍ଟ୍ ସୁଗାର୍ ସରକାର ଚିନିର ସର୍ବନିମ୍ନ ବିକ୍ରୟ ମୂଲ୍ୟ କିଲୋ ପ୍ରତି ଦୁଇଟଙ୍କା ବୃଦ୍ଧି କରିଛନ୍ତି ସର୍ବନିମ୍ନ ବିକ୍ରୟ ମୂଲ୍ୟ ହେଉଛି ସେହିମୂଲ୍ୟ ଯାହାଠାରୁ କମ୍ରେ ଚିନିକଳଗୁଡ଼ିକ ଖୋଲାବଜାରରେ ପାଇକାରୀ ବ୍ୟବସାୟୀମାନଙ୍କୁ ଚିନି ବିକ୍ରୟ କରିପାରିବେ ନାର୍ହି

ସେ କହିଛନ୍ତି ଏହି ପଦକ୍ଷେପ ଯୋଗୁଁ ଚିନିକଳଗୁଡ଼ିକୁ ଠିକ୍ ମୂଲ୍ୟ ମିଳିବ ଓ ଆଖୁଚାଷୀମାନଙ୍କର ବକେୟା ଅର୍ଥ ପୈଠ ହୋଇପାରିବ ବ୍ୟାଡ୍ମିଣ୍ଟନ୍ ଗୌହାଟୀରେ ଚାଲିଥିବା ସିନିୟର୍ ନ୍ୟାସନାଲ୍ ବ୍ୟାଡମିଣ୍ଟନ ଚମ୍ପିୟନ୍ସିପ୍ରେ ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ନାଗପୁରର ବୈଷ୍ଣବୀ ଭାଲେ ଓ ଆସାମର ଅସ୍କିତା ଚଲିହାଙ୍କ ସମେତ ସିଙ୍ଗିଲ୍ସ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି କ୍ୱାର୍ଟର ଫାଇନାଲ୍ରେ ସିନ୍ଧୁ ରିୟା ମୁଖାର୍ଜୀଙ୍କୁ ହରାଇଥିବା ବେଳେ ବୈଷ୍ଣବୀ ଶ୍ରୀୟାଂଶୀ ପରଦେଶୀଙ୍କୁ ଓ ଅସ୍କିତା ଆକର୍ଷି କାଶ୍ୟପଙ୍କୁ ହରାଇଥିଲେ ଅସ୍କିତା ସେମିଫାଇନାଲ୍ରେ ସିନ୍ଧୁଙ୍କୁ ଭେଟିବେ